ରାଷ୍ଟ୍ରପତି ପ୍ରଧାନମନ୍ତୀ ଓ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଚା ଜଣାଇଛନ୍ତି

ଶପଥ ଗ୍ରହଶ ଉହବରେ ସମସ୍ତ ବିଧାୟକ ସାଂସଦ ଏବଂ ପୂର୍ବତନ ସାଂସଦ ଓ ଦଳର ବରିଷ ନେତାମାନେ ଯୋଗଦେଇଥିଲେ

ଚାଷୀମାନେ ଲ୍ୟାମ୍ପ୍ସ କରିଆରେ ମଣ୍ଡିଗୁଡ଼ିକୁ ଧାନ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି

ଏହିସବୁ ସ୍ଥାନରେ ଗତି ନିୟନ୍ତକ ବ୍ୟବସ୍ଥା ତିଆରି କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି

ଫନୀ ହେବାକୁ ତିନି ସପ୍ତାହ ହେଲାଣି ଏଯାଏଁ ଅନେକ ଗ୍ରାମକୁ ବିଦ୍ୟତ୍ସେବା ଦିଆଯାଇ ପାରି ନାହି

ବନକଲାଗି ନୀତି ସରିବା ପରେ ଠାକୁରଙ୍କ ମହାସ୍ବାନ କରାଯିବ

ପ୍ରାକୃତିକ ପ୍ରଶାଳୀରେ ତିଆରି ପ୍ରସାଧାନରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରିଙ୍ଗାରକୁ ବନକଲାଗି କୁହାଯାଇଥାଏ ଦିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଏହି ବନକଲାଗି ନୀତି କରିଥାନ୍ତି